ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ତାନ ବୃଦ୍ଧି ଦିଗରେ ପ୍ରାଥମିକତା ଦେବାକୁ ପ୍ରତିନିଧିମାନଙ୍କୁ ସେ ପରାମର୍ଶ ଦେଇଥିଲେ ଯେଉଁ ପଞାୟତ ତାର ସମ୍ଠ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଠାନ ଦେଖାଇପାରିବ ତାକ୍ ରାକ୍ୟ ସ୍ତରରେ ପ୍ରରସ୍କୃତ କରାଯିବ ବୋଲି ମ୍ରଖ୍ୟମନ୍ତୀ କହିଛନ୍ତି

କଥାବାର୍ଭା ମାଧ୍ଧମରେ ସାମାଜିକ ପରିବର୍ଭନର ପ୍ରକ୍ରିୟାକୁ ବ୍ୟାପକ କରାଯାଇପାରିବ ବୋଳି ଆଶା ପୋଷଣ କରାଯାଉଛି

ଓଡ଼ିଶାର ଶ୍ରମ ସମ୍ମଳ ଓ ତୁଳା ଚାଷ ଉଭୟ କ୍ଷେତ୍ରକୁ ଏହାଦ୍ୱାରା ଲାଭ ମିଳିବ

ନରେନ୍ଦ ମୋଦି ସରକାର ପ୍ରତିଶ୍ରତିବଦ୍ଧ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି ଶ୍ରୀ ପ୍ରଧାନ ସୂଚାଇଛନ୍ତି

ଜାତୀୟ ଖାଦ୍ୟ ସ୍ରରକ୍ଷା ଯୋଜନା ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ଅନ୍ନପୂର୍ଷ୍ଣା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଏହି ସୁବିଧା ଉପଲହ୍ଡ ହେବ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଠାକୁରମାନେ ଅସୁସ୍ଚ ଥିବାରୁ ଏହା ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ବିଚଳିତ କରିଛି ଶ୍ରୀମନ୍ଦିର ପ୍ରଶାସନ ଠାରୁ ପତ୍ର ମିଳିବାପରେ ରାଜବୈଦ୍ୟମାନେ ଶ୍ରୀଜୀଉମାନଙ୍କ ଲାଗି ମହୌଷଧି ପ୍ରସ୍ତୁତ କରିଥିଲେ

ଅଘଟଣ ପରେ ସାହି ଲୋକେ ପରିବାର ଲୋକଙ୍ଙୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ

ସେମାନଙ୍କ ପାଖରେ ଥିବା ଆଉ ଚାରିଟି ବୋମାକୁ ନଳାରେ ପକାଇ ଦେଇ ଘଟଣା ସ୍ଥଳରୁ ସେମାନେ ଫେରାର ହୋଇଯାଇଛନ୍ତି

ଫଳରେ ଅଧିକାଂଶ ଜିଲ୍ଲାରେ ବର୍ଷା କାରି ରହିଛି